ବେଙ୍ଗାଲୁରୁ ଭେଷଜ ମହାବିଦ୍ୟାଳୟରେ ଏବଂ ଇଏସ୍ଆଇସି ଡାକ୍ତରଖାନାକୁ ମଧ୍ୟ ଲୋକାର୍ପିତ କରିବେ ହୁବାଲି ସ୍ଥିତ କିମସ୍ ହସ୍କିଟାଲରେ ସୁପିର ସ୍ୱେଶାଲିଟି ବ୍ଲକ୍କୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିବାର କାର୍ଯ୍ୟସୂଚୀ ରହିଛି ଏହି ପ୍ରକଳ୍ପଗୁଡ଼ିକ କର୍ଣ୍ଣାଟକର ଲୋକାମନଙ୍କୁ ଶସ୍ତା ଓ ଉଚ୍ଚମାନର ଚିକିତ୍ସା ସୁବିଧା ଯୋଗାଇବ କଲବୁର୍ଗୀଠାରେ ସେ ଆୟୁଷ୍ମାନ୍ ଭାରତ ହିତାଧିକାରୀମାନଙ୍କ ସହ ଆଳପଆଲୋଚନା କରିବେ ତାମିଲନାଡ଼ୁର କାଞ୍ଚିପୁରମ୍ଠାରେ ଶ୍ରୀ ମୋଦି ସଡ଼କପଥ ରେଳପଥ ଓ ଶକ୍ତି କ୍ଷେତ୍ରରେ ବିବିଧ ପ୍ରକଳ୍ପର ଶ୍ରଭାରମ୍ଭ କରିବେ ପାଞ୍ଚକୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ମଧ୍ୟ ଶିଳାନ୍ୟାସ କରିବେ

ଏରୋଡ୍ କରୁର୍ ଡିରୁଚିରାପଲ୍ଲୀ ଏବଂ ସଲେମ୍ କରୁର୍ ଡିଣ୍ଡିଗୁଲ୍ ରେଳଲାଇନ୍ର ବିଦ୍ୟୁତ୍ କରଣ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିବେ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଦକ୍ଷ ଦ୍ରତ ଓ ଶସ୍ତା ପରିବହନ ସମ୍ଭବ ହୋଇପାରିବ

ଏଥିନେଇ ଅର୍ଥମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସମୀର କୁମାର ଖାରେ ଓ ବିଶ୍ୱବ୍ୟାଙ୍କ୍ର ଭାରତୀୟ ନିର୍ଦ୍ଦେଶକ ହିସାମ୍ ଆବ୍ଡୋଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ବିଶ୍ୱ ବ୍ୟାଙ୍କ୍ ପକ୍ଷରୁ ଏକ ଇସ୍ତାହାରରେ କୁହାଯାଇଛି ଯେ ଏହି ଋଣ ଦ୍ୱାରା ଗ୍ରାମାଞ୍ଚଳରେ ରହୁଥିବା ଭାରତୀୟ ମହିଳାମାନେ ଉପକୃତ ହେବେ ଏହି ପ୍ରକଳ୍ପରେ ମହିଳାମାନଙ୍କ ଦ୍ୱାରା କରାଯାଉଥିବା ଉଦ୍ୟୋଗଗୁଡ଼ିକୁ ବିଶେଷ ଭାବରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ନେଇ ଲକ୍ଷ୍ୟ ରଖା ଯାଇଛି ଜେଟଲୀ ଟ୍ୟାକ୍ନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଟିକସ ହାରକୁ ହ୍ରାସ କରିବା ସହିତ ସରକାର ଟିକସ ସୀମାକୁ ସମ୍ପ୍ରସାରିତ କରି ରାଜସ୍ୱ ବୃଦ୍ଧି କରାଯିବ ବୋଲି ଭାରତୀୟ ବଣିକ ଓ ଶିଳ୍ପ ମହାସଂଘକୁ ପ୍ରତିଶ୍ରତି ଦେଇଛନ୍ତି ଗତକାଲି ବଣିକ ଓ ଶିଳ୍ପ ମହାସଂଘର ପ୍ରତିନିଧି ଦଳ ଶ୍ରୀ କ୍ଷେଟଲୀଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଥିଲେ ଦେଶରେ ଶିଳ୍ପ ଅଭିବୃଦ୍ଧି ସକାଶେ ବ୍ୟାପକ ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତି ବଦ୍ଧ ବୋଲି ସେ କହିଥିଲେ

ଶ୍ରୀ ଗଡ଼କରି ନୂଆ ମାଙ୍ଗାଲୁରୁ ସ୍ଥିତ ପାନାମ୍ବୁରୁ ବନ୍ଦରଠାରେ ଆୟୋଜିତ ଉହବରେ ସାଗରମାଳା ଓ ଭାରତ ମାଳା ପ୍ରକଳ୍ପ ଅଧୀନରେ ଏକ ସଡ଼କ ପ୍ରଶସ୍ତିକରଣ କାର୍ଯ୍ୟର ଶ୍ରୁଭାରମ୍ଭ କରିଥିଲେ ସିଜ୍ ଫାୟାର୍ ଜାମ୍ମୁ ଡିଭିଜନର ପୁଞ୍ଚ ୍ଜିଲ୍ଲା ଅନ୍ତର୍ଗତ କ୍ରୀଷ୍ଣାଘାଟୀ ଅଞ୍ଚଳରେ ଗତକାଲି ପାକିସ୍ତାନ ପଟୁ ଆଖିବୁଜା ଗୁଳି ମାଡ଼ କରାଯାଇଥିଲା

ଏହି ଘଟଣାରେ କୌଣସି ଭାରତୀୟ ଯବାନ ମୃତାହତ ହୋଇନଥିବା ଜଣାପଡ଼ିଛି ଗତକାଲି ଦିନ ବେଳେ ମଧ୍ୟ ପାକିସ୍ତାନୀ ଯବାନମାନେ ରାଜୌରୀ କିଲ୍ଲାର ନୌସେରା ଅଞ୍ଚଳରେ ଅସ୍ତ୍ରବିରତୀ ଲଂଘନ କରିଥିଲେ

ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଭାରତୀୟ ବନ୍ଦର ପ୍ରାଧିକରଣର ତିନୋଟି ମୌଳିକ ଢାଞ୍ଚା ପ୍ରକଳ୍ପର ମଧ୍ୟ ସେ ଶିଳାନ୍ୟାସ କରିବେ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ଦକ୍ଷତା ବୃଦ୍ଧି ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି

ଏହି ଅଧିକାରୀମାନଙ୍କୁ ସିଗ୍ନାଲ୍ ଇଞ୍ଜିନିୟରିଂ ପଦାତିକ ବାହିନୀ ବିମାନ ଚଳାଚଳ ସେନାବାହିନୀ ଆକାଶ ପ୍ରତିରକ୍ଷା ଇଲେକ୍କୋନିକ୍ସ ମେକାନିକାଲ୍ ଇଞ୍ଜିନିୟରିଂ ଆର୍ମି ସର୍ଭିସ୍ କର୍ପସ୍ ଆର୍ମି ଅଡିନାନ୍ କର୍ପସ୍ ଏବଂ ଗୁଇନ୍ଦା ବିଭାଗଗୁଡ଼ିକରେ ସ୍ଥାୟୀ କମିଶନ୍ ପଦବୀରେ ରଖାଯିବ

କେଉଁ ବିଭାଗରେ ସେମାନେ କାମ କରିବାକୁ ଚାହାନ୍ତି ତାହା ମଧ୍ୟ ବାଛିବା ପାଇଁ ସେମାନଙ୍କର ଇଚ୍ଛାଧୀନ ବ୍ୟବସ୍ଥା ରହିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗତବର୍ଷ ସ୍ୱାଧୀନତା ଦିବସ ଘୋଷଣା ଅନୁଯାୟୀ ଏହି ନିଷ୍କଭି ନିଆଯାଇଛି ବର୍ତ୍ତମାନ ଭାରତୀୟ ବିମାନ ବାହିନୀର ଫାଇଟର ପାଇଲଟ ସମେତ ସବୁ ବିଭାଗରେ ମହିଳାମାନଙ୍କୁ ନିଯୁକ୍ତ କରାଯାଉଥିବାବେଳେ ଭାରତୀୟ ନୌବାହିନୀରେ ସମୁଦ୍ର ବାହାରେ କାର୍ଯ୍ୟରତ ବିଭାଗଗୁଡ଼ିକରେ ମହିଳାମାନଙ୍କୁ ନିଯୁକ୍ତ ଦିଆଯାଉଛି ଭାରତୀୟ ନୌବାହିନୀରେ ତିନୋଟି ନ୍ତ୍ରଆ ପ୍ରଶିକ୍ଷଣ ଜାହାଜ ସାମିଲ କରିବାର ପ୍ରସ୍ତାବ ମଧ୍ୟ ରହିଛି

ଏଥିରେ କୁହାଯାଇଛି ପଡ଼ୋଶୀ ଦେଶର ଯେଉଁ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା ତାହାକୁ ଘୋଡ଼ାଇବା ଲାଗି ସେ ଦେଶ ଏଭଳି ମିଛରେ ଦାବି କରିଛି

ପାକିସ୍ତାନୀ କ୍ଷେପଣାସ୍ତ୍ରର କିଛି ଭଗ୍ନାଂଶ ଜାନ୍ପୁ କାଶ୍ମୀରର ରାଜୌରୀ ଜିଲ୍ଲାର ପୂର୍ବାଞ୍ଚଳରେ ପଡ଼ିଥିଲା ଯାହାଦ୍ୱାରା ଜଣେ ବ୍ୟକ୍ତି ଆହତ ହୋଇଥିଲେ ଲିଟ୍ରେଚର୍ ନୋବେଲ୍ ଚଳିତ ବର୍ଷ ସାହିତ୍ୟ ପାଇଁ ଦୁଇଟି ନୋବେଲ ପୁରସ୍କାର ଦିଆଯିବା ବିଷୟ ସ୍ୱିଡିସ୍ ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି